ଉତ୍ତର ଭାରତର ଅନେକ ଅଞ୍ଚଳରେ ଶୀତଲହରୀ ଜାରୀ ରହିଛି

ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳଗ୍ରଡ଼ିକ ନାଗରିକତା ସଂଶୋଧନ ଆଇନ୍ ପ୍ରସଙ୍ଗରେ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଆଜି ପ୍ରର୍ବ ଦିଲ୍ଲୀରେ କେତେକ ବିକାଶମ୍ଭଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଏକ ନୃତନ କାର୍ଯ୍ୟଧାରା ପ୍ରବର୍ତ୍ତନ କରିଛନ୍ତି

ଶ୍ରୀ ଶାହା କହିଛନ୍ତି ଶିଖ୍ ଦଙ୍ଗା ପରେ ଅନେକ ଥର କଂଗ୍ରେସ ସରକାର ଗଢ଼ିଥିଲେ ମଧ୍ୟ କୌଣସି ତଦନ୍ତ କରିନଥିଲେ ସେ କହିଛନ୍ତି ଏନ୍ଡିଏ ସରକାର ଏଥିପାଇଁ ଏସ୍ଆଇଟି ସ୍ଥାପନ କଲେ ଏବଂ ଆଜି ଅଭିଯୁକ୍ତମାନେ ଜେଲରେ ଅଛନ୍ତି ସେ କହିଛନ୍ତି ପ୍ରଥମଥର ପାଇଁ ତାଙ୍କ ସରକାର ବସ୍ତି ଉଚ୍ଛେଦ କରି ଲୋକମାନଙ୍କୁ ଘର ଯୋଗାଇବା ଆରମ୍ଭ କରିଛନ୍ତି ଦିଲ୍ଲୀରେ ମଧ୍ୟ ଆଗାମୀ ଦିନରେ ସାଇକେଲ୍ ଟ୍ରାକ୍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ରାଜନାଥ ଡିଫେନ୍ନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରକୁ ଆଶ୍ୱସ୍ତ କରି କହିଛନ୍ତି ଭାରତର ସୀମାକୁ ସୁରକ୍ଷିତ ରଖିବାରେ ଆମ ସେନା ସମ୍ପର୍ଣ୍ଣ ସକ୍ଷମ ନ୍ତଆଦିଲ୍ଲୀଠାରେ ଆୟୋଜିତ ଏକ ଉହବ ଅବସରରେ ପାକିସ୍ତାନର ଅସ୍ତ୍ରବିରତି ଲଙ୍ଘନ ପ୍ରସଙ୍ଗ ଉପରେ କେତେକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଭାରତୀୟ ସେନା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛି

ଜେକେ ଡିଜିପି ଜାମ୍ମୁ ଓ କାଶ୍ମୀରର ପୁଲିସ ଡିଜି ଦିଲ୍ବାଗ ସିଂ କାଶ୍ମୀରରେ ସନ୍ତାସବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଆହୁରି କ୍ଜୋର୍ଦାର କରି ଅସ୍ଥିରତା ସୃଷ୍ଟିକାରୀ ଗତିବିଧି ସମେତ ଯେକୌଣସି ବିପରୀତ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ଉଦ୍ୟମ କରିବାକୁ ଆହ୍ପାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଜାମ୍ମୁ କାଶ୍ମୀର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀମାନଙ୍କ ସହିତ ଜାମ୍ମୁ ଓ କାଶ୍ମୀରର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଡିଜି ଶ୍ରୀ ସିଂ ଏହି ବିବୃତ୍ତି ଦେଇଛନ୍ତି ଗତକାଲି ଶ୍ରୀନଗରସ୍ଥିତ ପୁଲିସ ନିୟନ୍ତ୍ରଣକକ୍ଷଠାରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଦଦିନନ୍ଦିନ କାର୍ଯ୍ୟରେ ଆଇନ୍କୁ ପାଳନ କରୁଥିବା ଲୋକମାନେ ଯେପରି ଅସୁବିଧାରେ ନପଡନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ପୁଣିଥରେ କହିଛନ୍ତି ଜନସାଧାରଣଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଏବଂ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଅଗ୍ରାଧିକାର ଦେବାଦ୍ୱାରା ଅଧିକରୁ ଅଧିକ ଲୋକେ ଏହି ଅଭିଯାନକୁ ସମର୍ଥନ ଯୋଗାଇବେ ଜନସାଧାରଣଙ୍କ ପକ୍ଷରୁ ଯେତେବେଳେ ଯେକୌଣସି ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ପଡିବ ସେତେବେଳେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ସେ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେକେ ହାଇଓ୍ବେ ଗୋଟିଏ ଦିନ ପାଇଁ ବନ୍ଦ ରହିବା ପରେ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥକ୍ ଯାତାୟତ ପାଇଁ ଗତକାଲିଠାରୁ ଖୋଲାଯାଇଛି

ସେହିପରି ଚନ୍ଦେରକୋଟଠାରେ ରାସ୍ତା ସଫା କରାଯିବା ପରେ ଗମନାଗମନ ପାଇଁ ରାସ୍ତା ଖୋଲାଯାଇଛି ଟ୍ରାଫିକ୍ କଷ୍ଟ୍ରୋଲ୍ ରୁମ୍ ସ୍ନତ୍ରରୁ ଜଣାପଡ଼ିଛି କାତୀୟ ରାଜପଥ ବନ୍ଦ ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା ସେହିପରି ଟ୍ରାଫିକ୍ ପୁଲିସ୍ ସ୍ତ୍ରକୁ ଉଦ୍ଧାର କରି କୁହାଯାଇଛି ସଇତାନି ନାଳ ଓ ରାମସୁ ମଧ୍ୟରେ ରାସ୍ତା ଉପରେ ବରଫ ମିଶ୍ରିତ ପାଣି ପ୍ରବାହିତ ହେଉଥିବାରୁ ସେହି ରାସ୍ତାରେ ଯାନବାହନ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିବାରୁ ଅଞ୍ଚଗତିରେ ଯିବା ପାଇଁ ଚାଳକମାନଙ୍କୁ ସ୍ୱଚନା ଦିଆଯାଇଛି

ବିଜେପି କିଶାନ ମୋର୍ଚ୍ଚା କେନ୍ଦ୍ର ସରକାର କୃଷକମାନଙ୍କ ଉନ୍ନତି ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେମାନଙ୍କୁ ଜଣାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ବିଜେପି ଅଭିଯାନ ଆରମ୍ଭ କରିବ ଆଜି ନୂଆଦିଲ୍ଲୀରେ ବିଜେପି କିଶାନ ମୋର୍ଚ୍ଚା ଅଧ୍ୟକ୍ଷ ବୀରେନ୍ଦ୍ର ସିଂହ ମସ୍ତ କହିଛନ୍ତି ଗ୍ରାମାଞ୍ଚଳରେ ରହୁଥିବା କୃଷକମାନେ ନାଗରିକତା ସଂଶୋଧନ ଆଇନ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଭୁଲତଥ୍ୟର ବଶବର୍ତ୍ତି ହୋଇଛନ୍ତି ସେ କହିଛନ୍ତି ତାଙ୍କ ଦଳ ଏପରି ଗୁଜବକୁ ଭୁଲ ପ୍ରମାଣିତ କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ ପ୍ରଚାର କରିବ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନା କୌଣସି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏହାଦ୍ୱାରା ସମସ୍ତେ ଲାଭବାନ ହେଉଛନ୍ତି ବୋଲି ସେ କହିଛନ୍ତି

ଦିଲ୍ଲୀରେ ମଧ୍ୟ ଆଜି ପ୍ରବଳ ଘନକୁହୁଡ଼ି ପରିଲକ୍ଷିତ ହୋଇଛି

ବାୟୁ ମାନକ ମଧ୍ୟ ଅତ୍ୟନ୍ତ ଖରାପ ସ୍ତରର ରହିଥିବା ଜଣାପଡ଼ିଛି ଉତ୍ତରପ୍ରଦେଶରେ ଅତ୍ୟଧିକ ଶୀତଲହରୀ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁଁ ରେଳ ଏବଂ ଗମନାଗମନ ସେବା ପ୍ରଭାବିତ ହେଉଛି

ସିଏଏ ଡିବଙ୍କିଙ୍ଗ୍ ବିଭିନ୍ନ ଗଣମାଧ୍ୟମ ଏବଂ ପ୍ରଚାର ସଂସ୍ଥା ଦ୍ୱାରା ନାଗରିକତା ସଂଶୋଧନ ଆଇନ୍ ପ୍ରସଙ୍ଗରେ ଭ୍ରମାତ୍କକ ତଥ୍ୟ ପ୍ରଚାର ହେଉଛି ଇତିମଧ୍ୟରେ ଏ ନେଇ ସୃଷ୍ଟି ହୋଇଥିବା ମିଥ୍ୟା ତଥ୍ୟ ଗୁଜବ ଏବଂ ଭୁଲ୍ ସୂଚନାକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ଏହି କ୍ରମରେ ଜନସାଧାରଣଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି ଏଥିରେ କୃହାଯାଇଛି ଧାର୍ମିକ ଉତ୍ପୀଡ଼ନ ସହ୍ୟ କରିଥିବା ପୀଡ଼ିତମାନେ ଅନେକ ବର୍ଷ ହେବ ଭାରତରେ ଶରଣାର୍ଥୀ ଭାବେ ରହୁଛନ୍ତି ସେମାନେ ଶରଣାର୍ଥୀ କିନ୍ତୁ ଭାରତର ନାଗରିକ ହୋଇନଥିବାରୁ ସାଧାରଣ ଜୀବନଯାପନ ପାଇଁ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି

ଏ ସମ୍ପର୍କରେ ସରକାର ସ୍ୱଷ୍ଟିକରଣ ଦେଇ କହିଛନ୍ତି ଯେ ଏହି ସଂଶୋଧନ ରାଜନୈତିକ ଦଳର ନେତୃବୁନ୍ଦ ସାୟିଧାନିକ ସଭା ଏବଂ ଲୋକସଭା ଓ ରାଜ୍ୟସଭାର ପ୍ରଥମ ଅଧିବେଶନରେ ହୋଇଥିବା ଆଲୋଚନା ମୁତାବକ କରାଯାଇଛି ଏହି ସଂଶୋଧନରେ କ୍ଷାତିର ପିତା ମହାତ୍ମା ଗାନ୍ଧି ପଣ୍ଡିତ ଜବାହାରଲାଲ ନେହେରୁ ସର୍ଦ୍ଦାର ପଟେଲ ଡକ୍କର ଭୀମରାଓ ଆମ୍ବେଦକର ଡକ୍ଟର ରାମମନହୋର ଲୋହିଆ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ରାଜୀବ ଗାନ୍ଧି ଏବଂ ଡକ୍କର ମନମୋହନ ସିଂହଙ୍କ ମତାମତକୁ ଯଥୋଚିତ ସ୍ଥାନ ଦିଆଯାଇଛି ସେମାନଙ୍କ ମତ ଅନୁଯାୟୀ ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନ ସହୁଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଭାରତର ପ୍ରଥମ କର୍ତ୍ତବ୍ୟ

ଅଭିଯୁକ୍ତଙ୍କ ଓକିଲ କୌଣସି କାରଣ ନ ଥାଇ ସେମାନଙ୍କ ମହକିଲକୁ ଗିରଫ୍ କରାଯାଇଥିବା ଅଭିଯୋଗ କରିଥିଲେ

ଇଟ୍ ରାଇଟ୍ ମେଳା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଠିକ୍ ଭାବରେ ଖାଦ୍ୟପେୟ ଗ୍ରହଣ କଲେ ଦେଶରେ ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ସଫଳତା ମିଳିବ

ଇଣ୍ଡୋ ଜାପାନ୍ ଭାରତ ଏବଂ ଜାପାନ ମଧ୍ୟରେ ସାମୁଦ୍ରିକ ପ୍ରସଙ୍ଗରେ ଗତ ମଙ୍ଗଳବାର ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହୋଇଛି

କ୍ରିକେଟ୍ କୋହଲି ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବେ ମାନ୍ୟତା ଲାଭ କରିଛନ୍ତି

ସେମାନେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଏବଂ ଏବି ଡିଭିଲିୟର୍ସ୍ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍କିଥ୍ ଏବଂ ମହିଳା ଅଲ୍ରାଉଣ୍ଡର ଲିକ୍ ପେରି